କିନ୍ତୁ ସେସୁ ଏବଂ ବିଦ୍ୟୁତ୍ ଗ୍ରୀଡ଼୍ ଏହି ପରିସ୍ଥିତିକୁ ସୁଚାରୁର୍ପେ ପରିଚାଳନା କରିବାକୁ ସକ୍ଷମ ଓ ପ୍ରସ୍ଥୁତ ଥିବା କୁହାଯାଇଛି

ତେବେ ସଟ୍ଡାଉନ୍ ଉଠିବା ପରେ ଲୋକମାନଙ୍ଙ୍ ଲକ୍ଡାଉନ୍ ପାଳନ କରିବାକୁ ପଡ଼ିବ

ଏଥିରେ କିଛି ପୁଲିସ୍ କର୍ମୀ ଆହତ ହୋଇଛନ୍ତି

ସାମାଜିକ ଦୂରତା ବଜାୟ ନ ରଖିଲେ କରୋନା ସଂକ୍ରମଣକୁ ରୋକିହେବ ନାହି

ଏସବୁ ଅଂଚଳକୁ ଯେଭଳି ବାହାର ଲୋକ ପ୍ରବେଶ ନକରନ୍ତି ଓ ଏଠାକାର ଲୋକ ବାହାରକୁ ନ ଯାଆନ୍ତି ସେଥିପାଇଁ ପ୍ରବେଶ ପଥମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ଗତକାଲି ରାତି ଓ ଆକି ଦିନବେଳା ଲୋକଙ୍କ ସଚେତନତା ପାଇଁ ପୋଲିସ ଫ୍ଲାଗମାର୍ଚ କରାଯାଇଛି ପୋଲିସ ଡିଜି ଶ୍ରୀ ଅଭୟ ବିଭିନ୍ନ ଅଂଚଳ ଓ ଥାନା ଗସ୍ତ କରି ସ୍ତିତି ଅନୁଧ୍ଧାନ କରିଛନ୍ତି

ସତର୍କତାମ୍ଳକ ପଦକ୍ଷେପ ଗ୍ରହଶ କରିବା ସହିତ ସାମାଜିକ ଦ୍ରତା ବଜାୟ ରଖି ଏହାର ମୁକାବିଲା ଦିଗରେ ସହାୟତା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି

ଏହି ସମୟରେ କେହି ବାହାରକୁ ବାହାରିଲେ କିୟା ଯାନବାହନ ଧରି ବୁଲିଲେ ସେମାନଙ୍କ ବିରୋଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆକି ବ୍ରହ୍କପୁରର ବିଭିନୁ ଥାନା ପକ୍ଷରୁ ଶତାଧିକ ବାଇକ୍ ଆରୋହୀଙ୍କୁ ଅଟକାଯାଇ ବାଇକ୍ କବତ କରାଯିବା ସହ ଦୃତ୍ କାର୍ଯ୍ୟାନୁଷାନ ଗ୍ରହଣ କରାଯାଇଛି